ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍ ହ୍ରାସ କରନ୍ତୁ ବୋଲି ବିଜେପି କର୍ମୀମାନେ ଦାବି କରିଛନ୍ତି

ବରଗଡ଼ ବ୍ଳକର ବେହେରା ବରପାଲି ବ୍ଲକର ସତଲମା ବିଶିପାଲି ସିକିର୍ଡ଼ି ଖୁଲାପାଲି କୁସନପୁରୀ ଏବଂ ଅତାବିରା ବ୍ଲକର ପୁଟୁପୁଟପାଲି ଜାଙେଙ୍ ଆଦି ମାଇନର ଓ ସବ ମାଇନର କେନାଲ ଗୁଡ଼ିକୁ ସାତଦିନ ପାଇଁ ବନ୍ଦ କରାଯାଇଛି

ସ୍ୱୀକୃତିପ୍ରାପ୍ତ ଡ଼ିଲର କିମ୍ବା ଦୋକାନୀଠାରୁ ଚାଷୀମାନେ କୀଟନାଶକ କିଶିବା ସମୟରେ ରସିଦ ନେବାକୁ ଏହି ସଚେତନତା ଶିବିରରେ ପରାମର୍ଶ ଦିଆଯାଇଛି

ଆକି ସଂଧାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଓଡ଼ିଶାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ

ସେମାନଙ୍କ ବିରୋଧରେ ପୋଡାଜଳା ଡକାୟତି ହତ୍ୟା ଉଦ୍ୟମ ଦଙ୍ଗା ଅପରାଧ ଷଡ଼ଯନ୍ତ ଏବଂ ସର୍ବସାଧାରଣ ସମ୍ମଭି ନଷ୍ଟ କରିବା ଦଫା ଲଗାଯାଇଛି

ସ୍ସାନୀୟ ଅଧିବାସୀ ଯେକୌଣସି ଦ୍ୱାରଦେଇ ମନ୍ଦିର ଭିତରକୁ ଯାଇପାରିବେ ଏଥିପାଇଁ ସେମାନଙ୍କୁ ପରିଚୟପତ୍ର ଦେଖାଇବାକୁ ପଡିବ

ଗିରଫ ବ୍ୟକ୍ତିମାନେ ପୁରୀ ସହର ଓ ଆଖପାଖ ଅଞ୍ଞଳର ବୋଲି ଜଣାପଡିଛି

ହିଂସାକାଣ୍ଡ ପାଇଁ ସେମାନେ ମଙ୍ଗଳାଘାଟ ସମେତ କେତେକ ଅଞ୍ଞଳର ଅସାମାଜିକ ଯୁବକଙ୍କୁ ନିୟୋଜିତ କରିଥିଲେ ଏଥିପାଇଁ ବଡ଼ଧରଣର ଆର୍ଥିକ କାରବାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଶାପଡିଛି